ସେ କହିଛନ୍ତି ସରକାର ମଧ୍ୟ ସ୍ୱଚ୍ଛ ଶକ୍ତି ଉପରେ ଆଲୋକପାତ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ଭିତରେ ପାଞ୍ଚ ହଜାର କମ୍ପ୍ରେସଡ୍ ଜୈବ ଗ୍ୟାସ୍ କାରଖାନା ସ୍ଥାପନ କରାଯିବ

ଇଭିଏମ୍ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ସ୍ଥାନରେ ବ୍ୟାଲଟ୍ କାଗଜ ବ୍ୟବହାର କରାଯିବା ଲାଗି ହୋଇଥିବା ଏକ ପିଆଇଏଲ୍କୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଇଲେକ୍ଟ୍ରୋନିକ୍ ଭୋଟିଂ ମିସିନ୍ର ଅପବ୍ୟବହାର ହେବାର ସମ୍ଭାବନା ଥିବାର୍ତ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ସେଗୁଡ଼ିକୁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି 'ନ୍ୟାୟଭୂମି' ନାମକ ଏନ୍କିଓର ଯୁକ୍ତି ସହ ଏକମତ ହୋଇ ନାହାନ୍ତି ପିଆଇଏଲ୍କୁ ଖାରଜ କରି କୋର୍ଟ କହିଛନ୍ତି ପ୍ରତ୍ୟେକ ବ୍ୟବସ୍ଥା ଓ ମେସିନ୍କୁ ବ୍ୟବହାର କରାଯାଇପାରିବ ଓ ଅପବ୍ୟବହାର ମଧ୍ୟ କରାଯାଇପାରିବ ଏବଂ ସବୁ ସ୍ଥାନରେ ମଧ୍ୟ ସନ୍ଦେହ କରାଯାଇପାରିବ କ୍ୟାବିନେଟ୍ କର୍ତ୍ତାର୍ପୁର କରିଡର୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭିରେ କେନ୍ଦ୍ର କ୍ୟାବିନେଟ୍ ପଞ୍ଜାବର ଗୁରୁଦାସପୁର ଜିଲ୍ଲାସ୍ଥିତ ଡେରା ବାବା ନାନକଠାରୁ ଆନ୍ତର୍ଜାତିକ ସୀମା ପର୍ଯ୍ୟନ୍ତ କର୍ତ୍ତାରପୁର କରିଡର୍ର ନିର୍ମାଣ ଓ ବିକାଶକୁ ମଞ୍ଜୁରି ପ୍ରଦାନ କରିଛି ଏହା ଦ୍ୱାରା ତୀର୍ଥଯାତ୍ରୀମାନେ ପାକିସ୍ତାନର ଗୁରୁଦ୍ୱାରା ଦରବାର ସାହିବକୁ ବର୍ଷସାରା ସହଜରେ ତୀର୍ଥଯାତ୍ରା କରିପାରିବେ କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତୀ ଅରୁଣ ଜେଟଲୀ ସାମ୍ଭାଦିକମାନଙ୍କୁ କହିଛନ୍ତି କର୍ତ୍ତାପୁର କରିଡ଼ର୍ ପ୍ରକଳ୍ପ ସଂପ୍ରର୍ଶ୍ଣ କେନ୍ଦ୍ରୀୟ ପାଣ୍ଠିରେ ନିର୍ମିତ ହେବ ଓ ଏହା ମଧ୍ୟରେ ସମସ୍ତ ପ୍ରକାରର ଆଧୁନିକ ସୁବିଧା ଓ ବ୍ୟବସ୍ଥା ରହିବ ଇତିମଧ୍ୟରେ କ୍ୟାବିନେଟ୍ ନିଷ୍କଭି ପରେ ପାକିସ୍ତାନ ମଧ୍ୟ ଏଭଳି କରିଡ଼ର ନିର୍ମାଣ କରିବାକୁ ଭାରତ ଅନୁରୋଧ କରିଛି ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ସରକାର ପାକିସ୍ତାନକୁ ଏଥିପାଇଁ ଅନୁରୋଧ ଜଶାଇଛନ୍ତି

କେନ୍ଦ୍ର କ୍ୟାବିନେଟ୍ ସ୍କୁଲତାନପୁର ଲୋଧି ସହରକୁ ଐତିହ୍ୟ ସହର ଭାବେ ବିକଶିତ କରିବା ପାଇଁ ମଧ୍ୟ ନିଷ୍ପଭି ନେଇଛି ସୁଲତାନପୁର ଲୋଧିଠାରେ ଐତିହ୍ୟ ସ୍ଥଳୀ 'ପିଣ୍ଡ ବାବେ ନାନକ ଦା'କୁ ଗୁରୁନାନକ ଦେବଜୀଙ୍କ ସମୟରେ ଥିବା ଜୀବନ ଶୈଳୀର ବର୍ଷନା ପାଇଁ ବିକଶିତ କରାଯିବ ସୁଲତାନପୁର ଲୋଧି ରେଳଷ୍ଟେସନ୍ର ମଧ୍ୟ ଉନ୍ନତି କରଣ କରାଯାଇ ତାହାକୁ ବିକଶିତ କରାଯିବ ଖାଉଟି ସୁରକ୍ଷା ଓ ଆଇନ୍ଗତ ଓଜନ ଓ ମାପ ସଂକ୍ରାନ୍ତରେ ମରିସସ୍ ସହ ବୁଝାମଣା ସ୍କାରକପତ୍ରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଝୋଟ ବ୍ୟାଗ୍ରେ ଚିନି ପ୍ୟାକ୍ ହେବା ଦ୍ୱାରା ଝୋଟ ଶିଳ୍ପକୁ ପ୍ରୋହାହନ ମିଳିବ

ଦେଶ ଓ ବିଦେଶର ଚଳଚ୍ଚିତ୍ର ନିର୍ମାତା ଅଭିନେତା କୁରି ସଦସ୍ୟ ବରିଷ୍ଣ ସରକାରୀ ଅଫିସର ଓ ଚଳଚ୍ଚିତ୍ର ଉତ୍ସବର ଆୟୋଜକମାନଙ୍କୁ ଖୋଲାଖୋଲି ମତବ୍ୟକ୍ତ କରିବା ପାଇଁ ଖୋଲାମଞ୍ଚ ସୁଯୋଗ ପ୍ରଦାନ କରିଥାଏ ଖୋଲାମଞ୍ଚରେ ଆଜିର ପ୍ରସଙ୍ଗ ଚଳଚ୍ଚିତ୍ର ସଂସ୍କୃତିର ବିକାଶ ଦିଗରେ ଚଳଚ୍ଚିତ୍ର ଉତ୍ସବର ଭୂମିକା ଓ ସମଗ୍ର ଦେଶରେ ଚଳଚ୍ଚିତ୍ର ଉତ୍ସବର ପ୍ରସାର ଉପରେ କେନ୍ଦ୍ରୀଭୂତ ହୋଇଛି

ପରବର୍ତ୍ତୀ ଚଳଚ୍ଚିତ୍ର ଉହବକୁ ଆହୁରି ଅଧିକ ସଫଳ କରିବା ପାଇଁ ସବ୍ ପକ୍ଷକ୍ ସେ ଆହ୍ବାନ ଦେଇଛନ୍ତି ଜେକେ ଗଭଣ୍ଣର ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ପରସ୍କର ବିରୋଧୀ ରାଜନୈତିକ ଦଳମାନେ ଏକାଠି ହୋଇଥିବାରୁ ରାଜ୍ୟରେ ଏକ ସ୍ଥିର ତଥା ନ୍ନଆ ସରକାର ଗଠନ ସମ୍ପର୍ଣ୍ଣ ଅସମ୍ଭବ ଥିଲା ସେଗ୍ରଡ଼ିକ ମଧ୍ୟର୍ କିଛି ରାଜନୈତିକ ଦଳ ରାଜ୍ୟ ବିଧାନସଭାକୁ ଭଙ୍ଗ କରିବାକୁ ଦାବି କରି ଆସୁଥିଲେ ସେହିଭଳି ଦଳଗୁଡ଼ିକ ଦ୍ୱାରା ମେଙ୍କ ଗଠନ ପାଇଁ ଉଦ୍ୟମ କେବଳ କ୍ଷମତାସିନ ହେବାଛଡ଼ା ଆଉ କିଛି ନୁହେଁ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି ସେମାନେ କେବେବି ଏକ ଦାୟିତ୍ୱଶୀଳ ସରକାର ଦେଇପାରିବେ ନାହିଁ

ମୁଖ୍ୟମନ୍ତ୍ରୀ ଇ ପାଲାନୀସ୍ୱାମୀ ଆକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଏହି ଆର୍ଥକ ସହାୟତା ଲୋଡ଼ିଛନ୍ତି

ଆସନ୍ତାକାଲି ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ନିର୍ଦ୍ଦଳୀୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଚିହ୍ନ ମଧ୍ୟ ବଙ୍କନ କରାଯିବ ଉଭୟ ବିଜେପି ଓ କଂଗ୍ରେସ ଦଳୀୟ ପ୍ରାର୍ଥୀମାନଙ୍କ ବିରୃଦ୍ଧରେ ପ୍ରତିଦ୍ୱନ୍ଦୀତା କର୍ତ୍ତିବା ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ସେମାନଙ୍କର ମନୋନୟନପତ୍ର ପ୍ରତ୍ୟାହାର କରିନେବା ପାଇଁ ଚେଷ୍ଟା କରିଛନ୍ତି

ଇତିମଧ୍ୟରେ ଉଭୟ ଦଳର ବଡ଼ବଡ଼ ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି ଇସିଆଇ ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ୱତଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଶନ୍ ର ଏକ ଉଚ୍ଚସ୍ତରୀୟ ଦଳ ଆଜି ସନ୍ଧ୍ୟାରେ ହାଇଦ୍ରାବାଦ୍ଠାରେ ପହଞ୍ଚିଛନ୍ତି ଏହି ଦଳ ରାଜ୍ୟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ରଜତ କୁମାର କହିଛନ୍ତି ନିର୍ବାଚନ କମିଶନ ଦଳ କିଲ୍ଲ ନିର୍ବାଚନ କର୍ତ୍ତୃପକ୍ଷ ପୁଲିସ୍ ଆଇଜି ଓ ଏସ୍ପିମାନଙ୍କ ସହ ଆସନ୍ତାକାଲି ସମୀକ୍ଷା ବୈଠକରେ ଯୋଗ ଦେବେ ରାଜ୍ୟ ମୁଖ୍ୟ ସଚିବ ପୁଲିସ୍ ଡିକି ଆୟକର ବିଭାଗ ନୋଡାଲ ଅଫିସର୍ ବିଭିନ୍ନ ପରିବହନ ବିଭାଗର ବାଣିଜ୍ୟକର ପରିଚାଳନା ଅଫିସରମାନଙ୍କ ସମେତ ବରିଷ୍ଣ ଅଫିସରମାନଙ୍କୁ ମଧ୍ୟ ସେମାନେ ସାକ୍ଷାତ କରିବେ

ଭିନ୍ନକ୍ଷମ ଭୋଟରମାନଙ୍କୁ ବ୍ରେଲ୍ ଅକ୍ଷରରେ ଲିଖିତ ଭୋଟର ସ୍କିପ୍ ପ୍ରଦାନ କରାଯିବ

ମିକୋରାମ୍ରେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ପ୍ରଚାର ସରଗରମ ହେବାରେ ଲାଗିଛି

ବକ୍ସିଂ ଭାରତର ଏମ୍ସି ମାରିକମ୍ ନୁଆଦିଲ୍ଲୀରେ ଚାଲିଥିବା ମହିଳା ବିଶ୍ୱ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଆଉ ଏକ ସ୍ୱର୍ଷ ପଦକ ବିଜୟୀ ହେଲେ ସେ ବିଶ୍ୱ ଚାମ୍ପିୟନ୍ସିପ୍ ଇତିହାସରେ ସବ୍ରଠ ସଫଳ ମହିଳା ପ୍ରତିଯୋଗୀ ହେବାର ଗୌରବ ଅର୍ଜନ କରିବେ